ବିଜେପି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି ତୋଶାଳି ପ୍ଲାକାଠାରେ ଥିବା ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯାଇଥିଲା ମହିଳା କମିଶନ ଅଧ୍ଧକ୍ଷା ସ୍କିତାରାଣୀଙ୍କୁ ନ୍ୟାୟ ଦେବାରେ ପକ୍ଷପାତିତା କରିବା ସହିତ ଅଭିଯୁକ୍ତଙ୍କ ହାତବାରିଶି ସାଜିଛି ବୋଲି ବିଜେପି ଅଭିଯୋଗ କରିଛି ତେବେ ଏହି ଘଟଶାକୁ ନେଇ ମହିଳା କମିଶନ ଅଧ୍ୟକା ମିନତୀ ବେହେରା ପୁଲିସ ତଦନ୍ତରେ ସନ୍ତୁଷ୍ ନଥିବା ଗଣମାଧ୍ଘମକୁ ସୂଚନା ଦେଇଛନ୍ତି

ଜୋତା ଦୋକାନରେ ବାଣ ପଡ଼ିବାରୁ ଦୋକାନଟି ଜଳି ଯାଇଥିଲା

ଧାନ ଖାଇବା ଲାଗି ହାତୀଟି ବିଲକୁ ଆସିଥିବା ବେଳେ ବିଦ୍ୟୁତ୍ ତାର ସଂସର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଉଛି

ଓକିଲମାନେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି

କାଳୀପୂଜା ମାଲକାନଗିରି ଜିଲ୍ଲାରେ କାଳିପୂଜା ଧୁମଧାମରେ ପାଳିତ ହୋଇଛି ସହରରେ ବାଲିମେଳା ଛକ ଡିଏନ୍କେଛକ ଡିଏନ୍କେ ଖେଳ ପଡିଆ ଠାରେ ସନ୍ଧ୍ୟାରେ ଭକ୍ତମାନେ ବିଭିନ୍ନ ପୂଜାମଣ୍ଡପକୁ ଯାଇ ପୂଜାର୍ଚ୍ଚନା କରିବା ସହ ମାଙ୍କ ଦର୍ଶନ କରିଥିଲେ